ବାଣ ଫ୍ଟାଇବା ବେଳେ ଏହି ଅଘଟଣ ଘଟିଥିଲା କୋତା ଦୋକାନରେ ବାଣ ପଡ଼ିବାରୁ ଦୋକାନଟି ଜଳି ଯାଇଥିଲା

ସମସ୍ତ ଦିବ୍ୟାଙ୍ଗ ପିଲାମାନଙ୍କ ସହ ଏସ୍ପି ବ୍ରିଜେଶ୍ କୁମାର ରାୟ ଦୀପ ଜାଳି ଥିଲେ

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଧ ପରିବେଷଣ କରାଯାଇଥିଲା ସେହିଭଳି ହିଞ୍ଚୁଳିକାଟୁ ଷ୍ଟୁଡେଣ୍ଟସ୍ ଫର୍ ସୋସିଇଟିର କର୍ମକର୍ତାମାନେ ସମରଝୋଳ ସ୍ଥିତ ବୃଦ୍ଧାଶ୍ରମରେ ଦୀପାବଳି ଉହବ ପାଳନ କରିଥିଲେ

ଏମାନେ କଟକର ଯେକୌଣସି ସ୍ଥାନରୁ ଲୋକଙ୍ଙୁ ବାଲିଯାତ୍ରା ପଡିଆକୁ ଆଶିବେ